ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ପୂର୍ବରୁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି ପାର୍ଲାମେଷ୍କର ଉଭୟ ସଭାର କାର୍ଯ୍ୟଧାରା ସ୍ରଚାର୍ରର୍ପେ ପରିଚାଳନା କରିବା ପାଇଁ ସରକାର ସମସ୍ତ ଦଳକ୍ ଅନ୍ଦରୋଧ କରିବେ ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଆନନ୍ଦ ଶର୍ମା ଟିଏମ୍ସି ନେତା ଡେରେକ୍ ଓ'ବ୍ରିଏନ୍ ଓ ଏନ୍ସିପି ନେତା ସୁପ୍ରିୟା ସୁଲେ ବୈଠକରେ ଯୋଗ ଦେଇଛନ୍ତି ଏହାବ୍ୟତୀତ ଏଲ୍କେପି ନେତା ରାମବିଳାସ ପାଶୱାନ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଭାର ମିତିତ ଅଧିବେଶନରେ ଆସନ୍ତାକାଲି ଅଭିଭାଷଣ ଦେବେ ଆସନ୍ତାକାଲି ମଧ୍ୟ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯିବ

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଓ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ପୂର୍ବରୁ ଏନ୍ଡିଏଫ୍ବି କେନ୍ଦ୍ର ସରକାର ଓ ଆସାମ ସରକାରଙ୍କ ସହ ନ୍ତଆଦିଲ୍ଲୀରେ ଏକ ତ୍ରିପକ୍ଷୀୟ ଶାନ୍ତି ରାଜିନାମା ସ୍ୱାକ୍ଷର କରିଥିଲା

ଆସାମ ସରକାର କହିଛନ୍ତି ଏହି ନୂଆ ରାଜିନାମା ବୋଡୋ ଟେରିଟୋରିଆଲ କାଉନ୍ସିଲ ଅଞ୍ଚଳରେ ବସବାସ କରୁଥିବା ଅଣ ବୋଡୋ ସମ୍ପ୍ରଦାୟର ଲୋକମାନଙ୍କର ସ୍ୱାର୍ଥ ପ୍ରତି କୌଣସି ଆଞ୍ଚ ଆଣିବ ନାହିଁ ଇଉ ସିଏଏ ଭାରତର ନୂଆ ନାଗରିକ ଆଇନ୍ ଉପରେ ୟୁରୋପୀୟ ପାର୍ଲାମେଣ୍ଟରେ ଆକି ଭୋଟ୍ ନିଆ ନଯିବାକୁ ୟୁରୋପୀୟ ପାର୍ଲାମେଙ୍କ ନିଷ୍କଭି ନେଇଛି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭାରତ ପାଇଁ ଏହା ଏକ କ୍ଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି ୟୁରୋପୀୟ ପାର୍ଲାମେଣ୍ଟରେ ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ବନ୍ଧୁ ରାଷ୍ଟ୍ରମାନଙ୍କ ତୁଳନାରେ ପ୍ରଭାବଶାଳୀ ରହିଛନ୍ତି ଭାରତ ୟୁରୋପୀୟ ସଂଘର ସମସ୍ତ ଶକ୍ତିଶାଳୀ ଦେଶଗୁଡ଼ିକ ସହ ଏ ସଂକ୍ରାନ୍ତରେ ଯୋଗାଯୋଗ କରିଥିଲା ୟୁରୋପୀୟ ପାର୍ଲାମେଣ୍ଟରେ ଭୋଟିଂ ହେବାକୁ ଥିବା ସେହି ପ୍ରସ୍ତାବ ବିପକ୍ଷରେ ଯିବାପାଇଁ ଭାରତ ସେହି ଦେଶଗୁଡ଼ିକୁ ପ୍ରବର୍ତ୍ତାଇଥିଲା ଲୋକସଭା ବାଚସ୍କତି ଓମ୍ ବିର୍ଲା ୟୁରୋପୀୟ ପାର୍ଲାମେଣ୍ଟ ଅଧ୍ୟକ୍ଷ ଡ୍ୟାଭିଟ ମାରିଆ ସାସୋଲିଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଥିଲେ କରୋନା ଭାଇରସ୍ ଚୀନ୍ରେ କରୋନା ଭୂତାଣୁ ବ୍ୟାପିବା ପରିପ୍ରେକ୍ଷୀରେ ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଆଣିବା ପାଇଁ ସେଠାକୁ ଦୁଇଟି ବିମାନର ଚଳାଚଳ ଲାଗି ଅନୁରୋଧ ପ୍ରଦାନ କରିବାକୁ ଭାରତ ଚୀନକୁ ଅନୁରୋଧ କରିଛି ବୈଦେଶିକ ବିଭାଗ ମୁଖପାତ୍ର ରବିଶ୍ କୁମାର କହିଛନ୍ତି ବେଜିଂସ୍ଥିତ ଭାରତୀୟ ଦୂତାବାସ ଏ ବିଷୟରେ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସୁଛି ସ୍ୱାସ୍ଥ୍ୟ ମନ୍ତଶାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧିମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ଚୀନ୍କୁ ଗସ୍ତ ନ କରିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ନିବେଦନ କରାଯାଇଛି ଚୀନ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସେମାନଙ୍କର ସ୍ୱାସ୍ଥ୍ୟର ଭଲଭାବେ ପରୀକ୍ଷା କରିନେବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଉଛି

ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ଚୀନ୍ର ହୁବେଇ ପ୍ରଦେଶର ଓ୍ୱହାନ୍ ରୁ ସମସ୍ତ ଭାରତୀୟ ନାଗରିକମାନଙ୍କୁ ଖାଲି କରିବାରେ ସହଯୋଗ କରିବାପାଇଁ ଚୀନ୍ ସରକାରଙ୍କୁ ଅନୁରୋଧ କରିଛି

ଚୀନ୍ ପ୍ରଧାନମନ୍ତ୍ରୀ ଲି କଚିଆଙ୍ଗ କହିଛନ୍ତି ଭୂତାଣ୍ରର ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବା ଦିଗରେ ସରକା ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି କେନେଭାରେ ଏକ ଜରୁରୀକାଳୀନ ବୈଠକ ଡକାଇଛି ଏହି ବୈଠକରେ ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ବିଷୟରେ ଆଲୋଚନା ହେବ ସିପିଂ ଆଡଭାଇଜରୀ କରୋନା ଭାଇରସ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ କାହାଜ ଚଳାଚଳ ମନ୍ତ୍ରଣାଳୟ ଜାହାଜରେ ଯାତ୍ରା କରୁଥିବା ସମସ୍ତ ଭାରତୀୟ ଓ ଜାହାଜ ଚଳାଚଳ କମ୍ପାନୀଗୁଡ଼ିକୁ ସତର୍କତା ଜାରି କରିଛି ଏକ ପରାମର୍ଶ ସୂଚୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କଡାକଡ଼ି ଭାବେ ପାଳନ କରିବା ଲାଗି କୁହାଯାଇଛି

ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ଆଜିର ଦିନଟିକୁ ଶହିଦ ଦିବସ ଭାବେ ପାଳନ କରାଯାଉଛି ରାଜଧାନୀ ଦିଲ୍ଲୀସ୍ଥିତ ରାଜଘାଟଠାରେ ଏଥିପାଇଁ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ମାଟିଅର୍ସ ଡେ ଗାନ୍ଧୀ ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତିର କନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶହିଦ ଦିବସ ଅବସରରେ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଗାନ୍ଧୀଜୀ ତାଙ୍କର ଶେଷ ବାର୍ତ୍ତାରେ ଅନ୍ୟକୁ ଭଲପାଇବାର ସନ୍ଦେଶ ଦେଇଯାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଗାନ୍ଧୀଜୀଙ୍କ ବାର୍ଭା ଅଧିକରୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ମହାତ୍ମା ଗାନ୍ଧୀଙ୍କର ଶାନ୍ତି ଓ ଅହିଂସାର ବାର୍ତ୍ତାର ସବୁ ସମୟରେ ପ୍ରାସଙ୍ଗିକତା ରହିଛି ଓ ବିଶ୍ୱର କୋଣଅନୁକୋଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ସେ କହିଛନ୍ତି ଅହିଂସା ସତ୍ୟାଗ୍ରହ ଓ ଅସହଯୋଗର ଦର୍ଶନ ମାଧ୍ୟମରେ ଗାନ୍ଧୀଜୀ ଦେଶର ଜନତାକୁ ଏକତ୍ରିତ କରିପାରିଥିଲେ ଓ ଏକ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇପାରିଥିଲେ ଶ୍ରୀ ନାଇଡ଼ କହିଛନ୍ତି କ୍ଷ୍ରଧା ଦାରିଦ୍ର୍ୟ ସମସ୍ତପ୍ରକାର ପକ୍ଷପାତ ଦ୍ରର୍ନୀତିମ୍ବକ୍ତ ଏକ ନବଭାରତ ଗଠନ ଦ୍ୱାରା ଗାନ୍ଦୀଜୀଙ୍କ ପ୍ରତି ସର୍ବଶ୍ରେଷ ଶ୍ରଦ୍ଧାଞ୍ଚଳି ହେବ ଯୁବପିଡ଼ୀ ମଧ୍ୟରେ ଏହା ସେବାର ଏକ ମନୋଭାବ ଜାଗ୍ରତ କରାଇବ ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଓ ଆଦର୍ଶ ଏକ ସୁଦୃଢ଼ ଦକ୍ଷ ଓ ସମୃଦ୍ଧ ଭାରତ ଗଠନରେ ଲୋକମାନଙ୍କୁ ସର୍ବଦା ଅନ୍ତ୍ରପ୍ରାଣିତ କରିଚାଲିଥିବ ଗାନ୍ଧୀ ଗୁଜୁରାତ ଗ୍ରଜ୍ତରାତର ଅହମ୍ମଦାବାଦସ୍ଥିତ ଶାବରମତୀ ଗାନ୍ଧୀ ଆଶ୍ରମ ଓ ପୋର୍ବନ୍ଦରର କୀର୍ତ୍ତିମନ୍ଦିରଠାରେ ସର୍ବଧର୍ମ ପ୍ରାର୍ଥନା ସଭାଗ୍ରଡ଼ିକର ଆୟୋଜନ କରାଯାଇଛି ଏହି ଅବସରରେ ଅନେକ ବକ୍ତତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ କରାଯାଇଛି ବସନ୍ତ ପଞ୍ଚମୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଆଜି ଦେଶର ବିଭିନ୍ନ ଭାଗରେ ଧାର୍ମିକ ମନୋଭାବ ଓ ପାରମ୍ପରିକ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଛି ଲୋକମାନେ ବିଶେଷକରି ସ୍କୁଲ ଛାତ୍ରଛାତ୍ରୀମାନେ ଜ୍ଞାନ ଓ ବୁଦ୍ଧିର ଦେବୀ ମାତା ସରସ୍ପତୀଙ୍କର ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସନ୍ତ ପଞ୍ଚମୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆଗମନ ହୋଇଥାଏ ଶ୍ରୀ କୋବିନ୍ଦ କହିଛନ୍ତି ସମାଜରେ ଲୋକମାନଙ୍କ ମଧ୍ୟରେ ପ୍ରକୂତ ଜ୍ଞାନର ପ୍ରସାର ପାଇଁ ମାତା ସରସ୍ୱତୀଙ୍କର ଆଶୀର୍ବାଦ ଲୋକମାନଙ୍କ ଉପରେ ସର୍ବଦା ରହିବ ବୋଲି ସେ କାମନା କରୁଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ମାତା ସରସ୍ତୀଙ୍କର ପୂଜା ଅଞ୍ଜତାର ଦୂରୀକରଣ ଓ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ କରାଯାଇଥାଏ ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଛନ୍ତି ମାତା ସରସ୍ୱତୀ ସମସ୍ତଙ୍କୁ ତାଙ୍କର ଞ୍ଜାନ ପ୍ରଦାନ କରି ସେମାନଙ୍କ ଜୀବନକୁ ଆଲୋକିତ କରନ୍ତୁ ଇଡ ବ୍ରେକ୍ସିଟ୍ ବ୍ରିଟେନ୍ ସହ ବ୍ରେକ୍ସିଟ୍ ବୁଝାମଣାକୁ ଅନୁମୋଦନ କରିବା ପାଇଁ ୟୁରୋପୀୟ ପାର୍ଲାମେଷ୍ଟରେ ବିପୁଳ ସଂଖ୍ୟାରେ ମତଦାନ ହୋଇଛି ଫଳରେ ୟୁରୋପୀୟ ସଂଘରୁ ବ୍ରିଟେନ୍ ଓହରି ଯିବା ପାଇଁ ଥିବା ଶେଷ ପ୍ରତିବନ୍ଧକ ଦୂର ହୋଇଯାଇଛି

ଚେସ୍ ଜିବରାଲଟର ଅଷ୍ଟାଦଶ ଜିବ୍ରାଲଟର ଚେସ୍ ଫେଷ୍ଟିଭାଲରେ ଆର୍ ପ୍ରଜ୍ଞାନନ୍ଦା ରୁଷ୍ର ମିଖାଇଲ କୋବାଲିଆଙ୍କ ବିପକ୍ଷରେ ଖେଳକୁ ଅମୀମାଂସୀତ ରଖିଛନ୍ତି